ଆସନ୍ତାକାଲି ଓ ରବିବାର ପୂର୍ବ ନିର୍ବ୍ବାରିତ ନିୟମ ଅନୁସାରେ ସଟ୍ଡାଉନ୍

କରୋନା ମୁକାବିଲା ସମୟରେ ପୁଲିସ୍ କର୍ମଚାରୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତୀ ପଚାରି ବୁଝିବା ସହ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି କିପରି ସୁନିଶ୍ୱିତ ଭାବେ ଖାଦ୍ୟ ଓ ସୁରକ୍ଷା ପାଇପାରିବେ ସେନେଇ ଯତ୍ନବାନ ହେବାକୁ ଆହ୍ୱାନ ଦେଇଛନ୍ତି

ଏହି ସମୟରେ ସାମାନ୍ୟ ଅସାବଧାନତା ଅନେକ ସଂକ୍ରମଣର କାରଣ ସାଜିପାରେ

ତେବେ ଆଶ୍ୱସ୍ତିକର ଖବର ହେଉଛି ରାଜ୍ୟରେ ସକ୍ରିୟ ମାମଲା ଅପେକ୍ଷା ଆରୋଗ୍ୟଙ୍ଙ ସଂଖ୍ୟା ଯଥେଷ ଅଧିକ ରହିଛି

ଜିଲ୍ଲାର କୌଣସି ସ୍ଥାନରେ ଦୋଳି ଖେଳ ମେଳା ମହୋହବ ବା ପାରମ୍ମରିକ ଖେଳକୁଦ ଆୟୋଜନ ହେବା ଉପରେ କଟକଣା ଲଗାଯାଇଛି

ଆସନ୍ତାକାଲି ଓ ରବିବାର ସଟ୍ଡାଉନ୍ ରହିଛି

ଏହି ପ୍ରକ୍ରିୟା ଚଳିତମାସର ବାକି ଶନିବାର ଓ ରବିବାର ପାଇଁ ଲାଗୁ ହେବ

ଗଣମାଧ୍ଧମରେ କାର୍ଯ୍ୟରତ କର୍ମଚାରୀ ମଧ୍ଧ ସେମାନଙ୍କ ଅଫିସକୁ ଯାଇପାରିବେ

ଏଲ୍ପିଜି ଡିଷ୍ଟିବ୍ୟୁସନ୍ ରକ୍ଷନ ଗ୍ୟାସ୍ର ହୋମ୍ ଡେଲିଭରି ଏବଂ ଏଥିସହ ସମ୍ମୁକ୍ତ କାର୍ଯ୍ୟାଳୟ କର୍ମଚାରୀ ଓ ଯାନବାହନ ଚଳାଚଳ ସଟ୍ଡାଉନ୍ ନିୟମ ଲାଗୁ ହେବ ନାହିଁ

ଅନ୍ୟପକ୍ଷରେ ତାଳଚେର ସାର କାରଖାନା ପୁନରୁଦ୍ଧାର କାଯ୍ୟରେ ଯଥେଷ୍ଟ ଅଗ୍ରଗତି ଘଟିଛି ବୋଲି ମନ୍ତୀ କହିଛନ୍ତି